ବନ୍ୟା ଓ ବାତ୍ୟା ଅଞ୍ଚଳ ଲୋକଙ୍କ ପାଇଁ ସୋଲାର ବ୍ୟବସ୍ରା ସବୁଠାରୁ ଅଧିକ ଉପଯୋଗୀ ବୋଲି ସେ କହିଥିଲେ

ଏହି ଜିଲ୍ଲାଗୁଡ଼ିକ ହେଲା ଗକପତି କଳାହାଣ୍ଡି କକ୍ଷମାଳ କୋରାପୁଟ ମାଲକାନଗିରି ନବରଙ୍ଗପୁର ରାୟଗଡା ସମ୍ମଲପୁର ଓ ବଲାଙ୍ଗୀର

କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍ଙ୍ ସମସ୍ତ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତା ଜରିଆରେ ଦିଆଯିବ ବୋଲି ସରକାର କହିଛନ୍ତି

ଏହି ପରିଦର୍ଶନ ସମୟରେ ସ୍ତାନୀୟ ବିଜେଡି ନେତା ସ୍ତାନୀୟ ବ୍ୟକ୍ତିଙ୍କ ସମେତ ଅନ୍ୟାନ୍ୟ ପଦାଧ୍କାଳୀ ଯୋଗ ଦେଇଥିଲେ

ଫଳରେ କାଉଣ୍ଟର ସମ୍ମୁଖରେ ଦୁର୍ଘସମୟ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍ଙ ଅପେକ୍ଷା କରିବାକୁ ପଡିଥିଲା ଟିକଟ ନ ମିଳିବାରୁ ଅନେକ ପର୍ଯ୍ୟଟକ ବାଧ୍ଯ ହୋଇ ଫେରିଯାଇଥିବା ଅଭିଯୋଗ ହୋଇଛି ଇଦ୍ ଉଲ୍ ଜୁହା ପୁଲିସ ଆସନ୍ତାକାଲି ଇଦ୍ଉଲ୍କୁହା ପାଳନ ପାଇଁ ଭଦ୍ରକ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ରା ଗ୍ରହଣ କରାଯାଇଛି

ଧୋବାକୁଖିଆ ଗାଁର ଜଶେ ମହିଳା ମଧ୍ଧ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇପଡିଛନ୍ତି

ଦୂର୍ଘଟଣା ଘଟାଇଥିବା ବସ୍ଟି ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲା ବୋଲି ସୂଚନା ମିଳିଛି